ପ୍ରଧାନମନ୍ତୀ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆଗେଇ ଚାଲିଛି

ଏସବୁ ଭିତରେ ମଧ ସମସେ କରୋନା ବିରୋଧୀ ମନ୍ତ 'ଦବାଇ ଭି କଡ଼ାଇ ଭି'କୁ ମନେ ରଖିବା ଉଚିତ ବୋଲି ପ୍ରଧାନମନ୍ତୀ କହିଛନ୍ତି

ହୋଲି ଆକି ରଙ୍ଗର ପର୍ବ ହୋଲି ସମଗ୍ର ରାଜ୍ୟରେ କରୋନା କଟକଶା ମଧ୍ଧରେ ଚଳିତବର୍ଷ ହୋଲି ଉହବ ପାଳନ କରିବାକୁ ଜନସାଧାରଶଙ୍କୁ ଅନୁରୋଧ କରାଯାଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷର୍ ସର୍ବସାଧାରଣରେ ହୋଲି ଖେଳକୁ ବାରଣ କରାଯାଇଥିବାବେଳେ ଜନସମାଗମଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି

ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ବାହାରେ ହୋଲି ନ ଖେଳି ନିଜ ପରିବାର ସହ ଘରେ ରହି ଏହି ଉହବକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି